ଡିଫେନ୍ସ ଏକ୍ସପୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଭାରତ ପାଇଁ ଯଥେଷ୍ଟ ସୁଯୋଗ ରହିଛି ଓ ତାଙ୍କ ସରକାରଙ୍କ ନୀତି ଏ କ୍ଷେତ୍ରରେ ବ୍ୟବସାୟ ବୃଦ୍ଧିକୁ ସାହାଯ୍ୟ କରିଛି ଗତକାଲି ଲକ୍ଷ୍ନୌଠାରେ ଏକାଦଶ ପ୍ରତିରକ୍ଷା ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ଅବସରରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ବୃଦ୍ଧି ପାଇଁ ଗତ ପାଞ୍ଚ ବର୍ଷ ଭିତରେ ଅନେକ ସଂସ୍କାର ମୂଳକ ପଦକ୍ଷେପ ନିଆଯାଇଛି ଓ ବର୍ତ୍ତମାନ ଏ କ୍ଷେତ୍ରରେ ପୁଞ୍ଜିନିବେଶ ଓ ନୂଆ ନୂଆ ପଦ୍ଧତି ଅବଲମ୍ଭନ ପାଇଁ ଏକ ଉତ୍ତମ ବାତାବରଣ ସୃଷ୍ଟି ହୋଇପାରିଛି

ସେ କହିଛନ୍ତି ସମଗ୍ର ବିଶ୍ୱ ବୈଷୟିକଜ୍ଞାନର ଅପବ୍ୟବହାର ସନ୍ତାସବାଦ ଓ ସାଇବର ବିପଦ ଭଳି ଚ୍ୟାଲେଞ୍ଜଗୁଡ଼ିକର ସମ୍ମୁଖୀନ ହେଉଥିବା ଦୃଷ୍ଟିରୁ ଏହିଭଳି ବିପଦଗୁଡ଼ିକର ମୁକାବିଲା ପାଇଁ ପ୍ରତିରକ୍ଷା ବାହିନୀଗୁଡ଼ିକ ଲାଗି ନୂଆ ନୂଆ ଜ୍ଞାନକୌଶଳର ଆବଶ୍ୟକତା ଦେଖାଦେଇଛି

ଏଲ୍ଏସ୍ ମୋସନ୍ ଅଫ୍ ଥ୍ୟାଙ୍କ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଓ ଆଲୋଚନାର ଉତ୍ତର ଦେବେ ଏବଂ ପରେ ଏହା ଉପରେ ସଂଶୋଧନ ସହିତ ଭୋଟ୍ ନିଆଯିବ ପାର୍ଲାମେଷ୍ଟର ଉଭୟ ଗୃହକୁ ରାଷ୍ଟ୍ରପତିଙ୍କର ଉଦ୍ବୋଧନ ଉପରେ ଧନ୍ୟବାଦ ପ୍ରସ୍ତାବକୁ ନେଇ ଗତକାଲି ଲୋକସଭାରେ ଆଲୋଚନା ଆରମ୍ଭ ହୋଇଥିଲା ବିଭିନ୍ନ ଦଳର ସଦସ୍ୟମାନେ ଅଭିଭାଷଣ ଉପରେ ଦଳୀୟ ମତାମତ ରଖିଥିଲେ ପିଏମ୍ କୋକ୍ରାଝର ଭିଜିଟ୍ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆସାମର କୋକ୍ରାଝରରେ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି ସେ ବୋଡ଼ୋ ଚୁକ୍ତି ସ୍ପାକ୍ଷର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଚାରିଲକ୍ଷରୁ ପାଞ୍ଚଲକ୍ଷ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗଦେବାର ଆଶା କରାଯାଉଛି ଆସାମ ସରକାରଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି ଗମେଣ୍ଟ ନର୍ଥ ଇଷ୍ଟ ଉତ୍ତର ପୂର୍ବାଞ୍ଚଳର ବିକାଶ ହେଉଛି ନରେନ୍ଦ୍ର ମୋଦି ସରକାରଙ୍କ ପ୍ରାଥମିକତା ଓ ସେ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ସରକାର ତପ୍ରତାର ସହ କାର୍ଯ୍ୟ କରୁଛନ୍ତି ଗତ ପାଞ୍ଚବର୍ଷ ମଧ୍ୟରେ କେନ୍ଦ୍ର ସରକାର ଉତ୍ତର ପୂର୍ବାଞ୍ଚଳର ବିକାଶ ପାଇଁ ଅଧିକ ଗୁରୁତ୍ୱ ଦେଇଛନ୍ତି ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମର କୋକ୍ରାଝରରେ ହେବାକୁଥିବା ବୋଡୋ ଚୁକ୍ତି ସ୍ୱାକ୍ଷର କାର୍ଯ୍ୟକ୍ରମରେ ଯୋଗଦେବେ

କ୍ୟାବିନେଟ୍ ଆଇଆଇଟି କେନ୍ଦ୍ର କ୍ୟାବିନେଟ୍ ପାଞ୍ଚଟି ଆଇଆଇଟି ପ୍ରତିଷ୍ଠାନକୁ ଜାତୀୟ ମହତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ମାନ୍ୟତା ପ୍ରଦାନକୁ ଅନୁମୋଦନ କରିଛି

ମନ୍ତ୍ରଣାଳୟ କହିଛି ଏହି କାର୍ଡ ଦ୍ୱାରା ଚାଷୀମାନେ ମୃଭିକାର ସ୍ୱାସ୍ଥ୍ୟ ମାନକ ଉପରେ ଅବଗତ ହେବା ସହ ଉର୍ବରକର ସଠିକ୍ ବ୍ୟବହାର ମାଧ୍ୟମରେ ଜମିର ଉତ୍ପାଦକତାକୁ ବୃଦ୍ଧି କରିପାରୁଛନ୍ତି ଦିଲ୍ଲୀ କ୍ୟାମ୍ପେନ୍ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଆଜି ସନ୍ଧ୍ୟାରେ ସମାପ୍ତ ହେବ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଭୋଟରମାନଙ୍କୁ ନିଜ ନିଜ ଦଳ ପ୍ରତି ଆକୃଷ୍ଟ କରିବା ପାଇଁ ସବୁପ୍ରକାର ପ୍ରୟାସ ଜାରି ରଖିଛନ୍ତି ଗତକାଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ବରିଷ୍ଣ ବିଜେପି ନେତା ଅମିତ ଶାହା କୋଷ୍ଠଲି ତ୍ରିଲୋକପୁରୀ କ୍ରିଷ୍ଣାନଗର ଓ ଗାନ୍ଧିନଗରରେ ନିର୍ବାଚନୀ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ରା କଙ୍ଗପୁରଠାରେ ଏକ ସାଧାରଣସଭାରେ ଉଦ୍ବୋଧନ ଦେବା ସହ ଆଦର୍ଶନଗର ଓ ତ୍ରିନଗରରେ ରୋଡ୍ଶୋରେ ଭାଗ ନେଇଥିଳେ ଆପ୍ ର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ନୂଆଦିଲ୍ଲୀରେ ଏକ ରୋଡ୍ଶୋରେ ଭାଗ ନେଇଥିଲେ ଦଳୀୟ ସାଂସଦ ଭଗଓ୍ତ ମାନ୍ ଛତରପୁର ମେହୋରଲି ଓ କାଲକାଜିରେ ଆୟୋଜିତ ରୋଡ୍ଶୋଗୁଡ଼ିକରେ ଅଂଶଗ୍ରହଣ କରିଥିଲେ ବରିଷ୍ଠ କଂଗ୍ରେସ ନେତା ରାହ୍ରଲ ଗାନ୍ଧୀ କୋଣ୍ଡଲିଠାରେ ଏକ ଜନସଭାରେ ଉଦ୍ବୋଧନ ଦେଇଛନ୍ତି ଦଳୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମାଟିଆମହଲଠାରେ ଆୟୋକିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ

ମଙ୍ଗଳବାର ଦିନ ଭୋଟ୍ ଗଣତି ହେବ ଇସି ପାତ୍ର ନିର୍ବାଚନ ଆଚରଣ ବିଧି ଉଲ୍ଂଘନ ଅଭିଯୋଗରେ ନିର୍ବାଚନ କମିଶନ ବିଜେପି ମୁଖପାତ୍ର ସମ୍ଭିତ ପାତ୍ରଙ୍କୁ ନୋଟିସ୍ ଜାରି କରିଛନ୍ତି ଏକ ଟିଭିସୋରେ କଥିତ ମନ୍ତବ୍ୟକୁ ନେଇ ଆପ୍ ପକ୍ଷରୁ ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା ଆଜି ସନ୍ଧ୍ୟା ସୁଦ୍ଧା ଜବାବ ରଖିବାକୁ ଶ୍ରୀ ପାତ୍ରଙ୍କୁ କୁହାଯାଇଛି ପ୍ରେଜ ମର୍ସି ନିର୍ଭୟା ମାମଲାରେ ଅଭିଯୁକ୍ତ ଅକ୍ଷୟର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଛନ୍ତି

ଏଥିସହ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଏ ସଂପର୍କିତ ଆଉ କୌଣସି ଆବେଦନ ବିଚାରାଧୀନ ନାହିଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି ଯେ କିଛିଦିନ ପୂର୍ବରୁ ଅକ୍ଷୟ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଥିଲା ପୂର୍ବରୁ ଶ୍ରୀ କୋବିନ୍ଦ ନିର୍ଭୟା ମାମଲାରେ ଅଭିଯୁକ୍ତ ବିନୟ ଶର୍ମା ଓ ମୁକେଶ ସିଂର ଆବେଦନକୁ ଖାରଜ କରିଥିଲେ

ଏହି କେନ୍ଦ୍ରଶାସିତ ଅଞ୍ଚଳରେ ନିଯୁକ୍ତି ସୁଯୋଗକୁ ପରିବ୍ୟାପ୍ତ କରିବା ଏବଂ ନିଜନିଜର ଶିଳ୍ପସଂସ୍ଥା ପ୍ରତିଷ୍ଠା କରିବାକୁ ଆଗ୍ରହୀ ଯୁବ ଉଦ୍ୟୋଗୀମାନଙ୍କୁ ଶିଳ୍ପ ପ୍ରତିଷ୍ଠା ପାଇଁ ସୁଯୋଗ ପ୍ରଦାନ କରିବା ସକାଶେ ଏହି ସ୍ଥାନ ଭୂ ବ୍ୟାଙ୍କ ଭାବେ କାର୍ଯ୍ୟ କରିବ